ତେବେ ଲୋକମାନେ ନମୋ ଆପ୍ ଓପନ୍ ଫୋରମ୍ ଏବଂ ମାଇଁ ଗଭ୍ ଓପନ୍ ଫୋରମ୍ ମାଧ୍ଘମରେ ସିଧାସଳଖ ସେମାନଙ୍କ ମତାମତ ପ୍ରଧାନମନ୍ତୀଙ୍କ ପାଖକୁ ପଠାଇପାରିବେ

ଭୁବନେଶ୍ୱର ଏମୁରେ କାର୍ଯ୍ୟରତ ଡାକ୍ତରମାନେ କଳାବ୍ୟାଜ୍ ପିକ୍ କାର୍ଯ୍ୟ କରୁଥିଲେ

ରାଜ୍ୟର ପୁରପଲ୍ଲୀରେ ଆନନ୍ଦ ଉଲ୍କାସର ସହ ଗତକାଲିଠାରୁ ରଜପର୍ବ ପାଳନ କରାଯାଉଛି

ରଜଦୋଳି ଗୀତରେ ଗାଁ ଗଣ୍ଡା ମୁଖରିତ ହୋଇଉଠିଛି

ପ୍ରଧାନମନ୍ତୀ ନିଜ ଟିଟ୍ରେ କହିଛନ୍ତି ଓଡ଼ିଶାର ରଜପର୍ବ ସମାଜରେ ଭାତୃତ୍ୱ ଏବଂ ହସଖୁସିକୁ ସୁଦୁଢ଼ କରିଥାଏ ଅନୁର୍ପ ଭାବେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ରଜ ଆମ ଗୌରବମୟ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ ଉହାହ ଓ ଉଲ୍କାସ ଭରିଦେଉ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ଧ ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇଛନ୍ତି

ଗାଁ ଗାଁରେ ରଜଦୋଳି ଖେଳିବା ପାଇଁ ଝିଅମାନଙ୍କର ଭିଡ଼ ଲାଗିଛି

ଆଜି ବାହୁଟ କଣ୍କ ବନ୍ଧା ନୀତି ହେଉଛି ଆସନ୍ତାକାଲି ସେନାପଟା ବନ୍ଧାଯିବ

ରାତିରେ ଶୋଇଥିବାବେଳେ ଏହି ବାଲି ବୋଝେଇ ଟ୍ରକ୍ ଘର ଉପରକୁ ମାଡ଼ିଯାଇଥିଲା